ବ୍ରାଜିଲ ରାଷ୍ଟ୍ରପତି ଜୟର ବୋଲସୋନାରେ

ପିଏମ୍ ପ୍ରାରମ୍ଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭର୍ଚୁଆଲ ମାଧ୍ୟମରେ ସମସ୍ତ କାର୍ଯ୍ୟକ୍ରମ କରାଯାଉଥିବାରୁ ଏହା ଯୁବ ସମାଜ ପାଇଁ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିଛି ଏହାଦ୍ୱାରା ଯୁବସମାଜ ଦେଶୀୟ ଓ ଆନ୍ତର୍ଜାତିକ ଫୋରମ୍ରେ ଅଂଶଗ୍ରହଣ କରିପାରୁଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ଷ୍ଟାର୍ଟ୍ଅପ୍ ଭାରତ ଆନ୍ତର୍ଜାତିକ ଶିଖର ବୈଠକ ପ୍ରାରମ୍ଭ ଏଭଳି ଏକ ସ୍ୱଯୋଗ

ବହୁସଂଖ୍ୟାରେ ଯୁବାମାନେ ଆସି ଏଥିରେ ଅଶଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି ଏହି ଶିଖର ବୈଠକରେ ଶିଳ୍ପ ଶିକ୍ଷା ପୁଞ୍ଜିନିବେଶ ବ୍ୟାଙ୍କିଙ୍ଗ ଅର୍ଥ ଓ ଷ୍ଟାର୍ଟ୍ଅପ୍ କମ୍ପାନୀ କ୍ଷେତ୍ରର ପ୍ରତିଭାଶାଳୀ ବ୍ୟକ୍ତିମାନେ ଅଂଶଗ୍ରହଣ କରିବେ

ଷ୍ଟାର୍ଟ୍ଅପ୍ ଇଣ୍ଡିଆ କାର୍ଯ୍ୟକ୍ରମ ନୂଆ ଷ୍ଟାର୍ଟ୍ଅପ୍ କମ୍ପାନୀ ସ୍ଥାପନ ପାଇଁ ଭାରତକୁ ସମଗ୍ର ବିଶ୍ୱରେ ଏକ ଆକର୍ଷଣୀୟ କେନ୍ଦ୍ରରେ ପରିଣତ କରିଛି

ବାର୍ଡ ଫ୍ଲୁ ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ବିଭାଗ ପକ୍ଷୀ ଜ୍ୱର ବ୍ୟାପୀଥିବା ରାଜ୍ୟଗୁଡ଼ିକୁ ଅଧିକ ସତର୍କତା ଅବଲମ୍ଭନ କରିବା ପାଇଁ ପରାମର୍ଶ ସ୍ୱଚୀ ଜାରି କରିଛି ଏପର୍ଯ୍ୟନ୍ତ କେରଳ ରାଜସ୍ଥାନ ମଧ୍ୟପ୍ରଦେଶ ହିମାଚଳପ୍ରଦେଶ ହରିୟାଣା ଗୁକୁରାଟ ଓ ଉତ୍ତରପ୍ରଦେଶରେ ପକ୍ଷୀ କ୍ୱର ବ୍ୟାପିଥିବାର ଖବର ଆମର ହସ୍ତଗତ ହୋଇଛି ମସ୍ୟପାଳନ ପଶୁପାଳନ ଓ ଦୁଗ୍ର ଉତ୍ପାଦନ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ହରିୟାଣାର ପଞ୍ଚକୁଲା କିଲ୍ଲାସ୍ଥିତ ଦୁଇଟି କୁକୁଡ଼ା ଫାର୍ମରେ ପକ୍ଷୀଜ୍ୱର ବ୍ୟାପିଥିବା ବିଷୟ ନିର୍ଣ୍ଣିତ ହୋଇଛି

ଗୁକୁରାତର ସୁରତ କିଲ୍ଲା ଓ ରାଜସ୍ଥାନର ସିରୋହୀ କିଲ୍ଲାରୁ କୁଆ ଓ କଙ୍ଗଲୀ ପକ୍ଷୀ ମାନଙ୍କର ନମ୍ନନା ସଂଗ୍ରହ କରାଯିବା ପରେ ସେଠାରେ ପକ୍ଷୀଜ୍ୱର ବ୍ୟାପିଥିବାର ଜଣାପଡିଛି

ଏହାଛଡା ହିମାଚଳ ପ୍ରଦେଶର ନାହାନ ବିଳାସପୁର ଓ ମଞ୍ଜିରୁ କଙ୍ଗଲୀ ପକ୍ଷୀମାନଙ୍କର ଅସ୍ୱାଭାବିକ ମୃତ୍ୟୁ ଘଟଣା ବିଷୟରେ ଖବରମାନ ଆସି ପହଞ୍ଚୁଛି ସେହି ପକ୍ଷୀମାନଙ୍କର ନମୂନା ପରୀକ୍ଷା ପାଇଁ ପଠାଯାଇଛି ନମୂନାଗୁଡ଼ିକୁ ଦିଲ୍ଲୀ ଏବଂ ମହାରାଷ୍ଟ୍ରର ବିଭିନ୍ନ ପରୀକ୍ଷାଗାରକ୍ତ ପଠାଯାଇଛି ଓ ଫଳାଫଳ ରିପୋର୍ଟକୁ ଅପେକ୍ଷା କରାଯାଇଛି ତେବେ ଛତିଶଗଡର ବାଲୋଦ ଜିଲ୍ଲାରେ କୌଣସି ଜଙ୍ଗଲୀ ପକ୍ଷୀର ନମ୍ଭନାରୁ ପକ୍ଷୀଜ୍ୱରର କୌଣସି ଲକ୍ଷଣ ମିଳିନାହିଁ ମନ୍ତ୍ରଣାଳୟ କହିଛି କେରଳର ଦୁଇଟିଯାକ ପକ୍ଷୀଜ୍ୱର ବ୍ୟାପିଥିବା ଜିଲ୍ଲାରେ ନିୟନ୍ତ୍ରଣ ଓ ସଂକ୍ରମଣ ରୋକିବା କାର୍ଯ୍ୟ ସମ୍ପର୍ଣ୍ଣ ହୋଇଛି ସେଠାରେ ପର୍ଯ୍ୟବେକ୍ଷଣ ପରବର୍ତ୍ତୀ କାର୍ଯ୍ୟ ସମ୍ଭନ୍ଧୀୟ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ପରିସ୍ଥିତିର ଯାଞ୍ଚ କରିବା ପାଇଁ ଗଠିତ କେନ୍ଦ୍ରୀୟ ଟିମ୍ ପକ୍ଷୀକ୍ୱର ବ୍ୟାପିଥିବା ସ୍ଥାନଗୁଡ଼ିକୁ ଗସ୍ତ କରୁଛନ୍ତି ଗତକାଲି ଏକ କେନ୍ଦ୍ରୀୟ ଟିମ୍ କେରଳରେ ପହଞ୍ଚ ପକ୍ଷୀକ୍ୱର ଆରମ୍ଭ ହୋଇଥିବା ସ୍ଥାନ ବିଷୟରେ ତଦାରଖ ଚଳାଇଛନ୍ତି ଆଉଏକ କେନ୍ଦ୍ରୀୟ ଟିମ୍ ଆଜି ହିମାଚଳ ପ୍ରଦେଶରେ ପହଞ୍ ସର୍ବେକ୍ଷଣ କାର୍ଯ୍ୟ ଆରମ୍ଭ କରିଛନ୍ତି ମନ୍ତ୍ରଣାଳୟ କହିଛି ସର୍ବସାଧାରଣଙ୍କ ମଧ୍ୟରେ ସଚେତନତା ସ୍ଚୁଷ୍ଟି କରିବା ଓ ପକ୍ଷୀକ୍ୱର ସମ୍ପନ୍ଧରେ କୌଣସି ଅପପ୍ରଚାର ନଚଳାଇବାକୁ ରାଜ୍ୟଗୁଡ଼ିକୁ ଅନୁରୋଧ କରାଯାଇଛି ସମସ୍ତ କଳାଶୟ କୁକୁଡ଼ା ମାଂସ ବିକ୍ରୟ ବଳାର ଚିଡିଆଖାନା ଏବଂ କୁକୁଡା ଫାର୍ମ ଗୁଡ଼ିକରେ ଆବଶ୍ୟକ ସତର୍କତା ଗ୍ରହଣ ଓ ପର୍ଯ୍ୟବେକ୍ଷଣ ବୃଦ୍ଧି ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକୁ ପରାମର୍ଶ ଦିଆଯାଇଛି

ମନ୍ତ୍ରଣାଳୟ କହିଛି କୋବିଡ୍ ନାଇଷ୍ଟିନ୍ ଯୋଗୁଁ ସ୍କୁଲ ପିଲାମାନେ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହାକୁ ଦୃଷ୍ଟିରେ ରଖି ଯେପରି ଅଧିକରୁ ଅଧିକ ସଂଖ୍ୟକ ପିଲା ସ୍କୁଲ ଯିବେ ସେଥିପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପଦକ୍ଷେପ ନେବାକୁ ହେବ ଏହାଦ୍ୱାରା ସ୍ଥାନାନ୍ତରିତ ହୋଇ ଆସୁଥିବା ପିଲାମାନେ ଶିକ୍ଷାଗ୍ରହଣ କରିପାରିବେ ଏହି ନିର୍ଦ୍ଦେଶାବଳୀ ମଧ୍ୟରେ ସ୍କୁଲ ଯାଉନଥିବା ପିଲାମାନଙ୍କୁ ଚିହ୍ନଟ କରିବା ସେମାନଙ୍କୁ ଶିକ୍ଷାଦାନ କରିବା ସ୍ୱତନ୍ତ ଯତ୍ନ ଆବଶ୍ୟକ କରୁଥିବା ପିଲାମାନଙ୍କର ନାମଲେଖାଇବା ଓ ଏ ସମ୍ଭନ୍ଧରେ ସଚେତନତା ସୃଷ୍ଟି କରିବା ସ୍ଥାନ ପାଇଛି ଏଭଳି ପିଲାମାନଙ୍କୁ ଚିହ୍ନଟ କରିବା ଲାଗି ସ୍ୱେଚ୍ଛାସେବୀ ସ୍ଥାନୀୟ ଶିକ୍ଷକ ଓ ଲୋକମାନଙ୍କୁ ତାଲିମ ଦେବାକୁ ନିର୍ଦ୍ଦେଶାବଳୀରେ ଉଲ୍ଲେଖ ରହିଛି

ଘରଘର ବୁଲି ଏଭଳି ପିଲାମାନଙ୍କୁ ଚିହ୍ନଟ କରିବା ଓ ସେମାନଙ୍କର ନାମ ଲେଖାଇବା ପାଇଁ ଏକ କ୍ରିୟାନୁଷ୍ଠାନ ଯୋଜନା ପ୍ରସ୍ତୁତ କରାଯିବ ଏଭଳି ପିଲାମାନଙ୍କର ନାମଲେଖା ସଂକ୍ରାନ୍ତରେ ସଚେତନତା ସୂଷ୍ଟି ପାଇଁ ନିର୍ଦ୍ଦେଶାବଳୀରେ ଗୁରୁତ୍ୱାରୋପ କରାଯାଇଛି ଗଡକରୀ କେଭିଆଇସି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଖଦି ଓ ଗ୍ରାମୋଦ୍ୟୋଗ କମିସନ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏକ ନୃଆ ରଙ୍ଗକୁ ଆସନ୍ତାକାଲି ଶ୍ରଭାରୟ କରିବେ ପରିବେଶ ଉପଯୋଗୀ ଏହି ରଙ୍ଗରେ କୌଣସି ବିଷାକ୍ତ ପଦାର୍ଥ ନାହିଁ ଏବଂ ଏହାର ନାମ 'ଖଦି ପ୍ରାକୃତିକ ରଙ୍ଗ' ରଖାଯାଇଛି ଏହି ରଙ୍ଗ ଫିମ୍ପିମାରିବା ଓ ଭୂତାଣୁରୁ ସୁରକ୍ଷା ଦେବ ଗୋବରରୁ ପ୍ରସ୍ତୁତ ଏହି ରଙ୍ଗ ଅତି ଶସ୍ତା ମଲ୍ୟରେ ମିଳେ ଭାରତୀୟ ମାନକ ବ୍ୟୁରୋ ଏହି ରଙ୍ଗର ବ୍ୟବହାରକୁ ଅନୁମୋଦନ କରିଛି

ଗୋଟିଏ ହେଉଛି ଡିଷ୍ଟେମ୍ପର ରଙ୍ଗ ଓ ଅନ୍ୟଟି ପ୍ଲାଷ୍ଟିକ୍ ଭିତ୍ତିକ ରଙ୍ଗ ଏହି ରଙ୍ଗ ଗନ୍ଧହୀନ ଓ ଏହା କୃଷକମାନଙ୍କର ଆୟ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଭିଜନକୁ ସାକାର କରିବ

କୃଷି ମନ୍ତଶାଳୟ କହିଛି ସରକାର ସର୍ବନିମ୍ନ ସହାୟକ ମୂଲ୍ୟରେ କୃଷକମାନଙ୍କ ଠାରୁ ଧାନ ସଂଗ୍ରହ କରିବା ଜାରି ରଖିଛନ୍ତି

ତାଙ୍କର ଶୋକବାର୍ତ୍ତାରେ ଶ୍ରୀ ନାଇଡୁ କହିଛନ୍ତି ସ୍ୱଗ୍ରତଃ ରାଓଙ୍କ ସହ ତାଙ୍କର ଦୀର୍ଘଦିନର ବନ୍ଧୁତା ଥିଲା ସେ ବହୁମ୍ଖୀ ପ୍ରତିଭାର ଅଧିକାରୀ ଥିଲେ ଓ ସ୍ୱୟଂ ଏକ ଅନୁଷ୍ଠାନ ଥିଲେ ଉପରାଷ୍ଟ୍ରପତି କହିଛନ୍ତି ତ୍ର୍ଲାପତି କୁଟ୍ୟୁଆ ରାଓ ସବୁକ୍ଷେତ୍ରରେ ଉଚ୍ଚ ନୈତିକତା ଓ ମୂଲ୍ୟବୋଧ ପାଳନ କରି ଆସୁଥିଲେ

ଏକ ଟ୍ୱିଟ୍ ବାର୍ଭାରେ ଶ୍ରୀ କାଭେଡକର କହିଛନ୍ତି ଏହି ଅର୍ଥ ଖର୍ଚ୍ଚ କରାଯାଇ ନାଗପୁର ଜବଲପୁର ଜାତୀୟ ରାଜପଥରେ ଭୂମିଗତ ପଥ ନିର୍ମାଣ କରାଯିବା ଭଳି ପ୍ରକଳ୍ପ ରହିଛି

ଫଳରେ ସିଡ୍ନୀ ଟେଷ୍ଟ ଅମୀମାଂସିତ ଭାବେ ଶେଷ ହୋଇଛି